ଏୟାର ଫୋସି କୋଭିଡ୍ ମହାମାରୀ ପରିସ୍ଥିତିର ମୁକାବିଲା କରିବାପାଇଁ ଚିକିତ୍ସା ସାମଗ୍ରୀ ଯୋଗାଣ ଓ ପରିବହନ ପାଇଁ ଭାରତୀୟ ନୌବାହିନୀ ଓ ବିମାନ ବାହିନୀ ପକ୍ଷରୁ ନିରନ୍ତର କାର୍ଯ୍ୟ ଚାଲିଛି

କାମ୍ନଗର ଭୋପାଳ ଚଣ୍ଡୀଗଡ଼ ପାନ୍ନାଗଡ଼ ଇନ୍ଦୋର ରାଞ୍ଚ ଆଗ୍ରା ଯୋଧପୁର ବେଗମ୍ପୁଟ୍ ଭୁବନେଶ୍ୱର ପୁଣେ ସୁରତ୍ ରାଇପୁର ଉଦୟପୁର ମୁମ୍ୟାଇ ଲକ୍ଷ୍ନୌ ନାଗପୁର ଗ୍ୱାଲିୟର୍ ବିକୟଓ୍ୱାଡ଼ା ବରୋଦା ଦିମାପୁର ଓ ହିଣ୍ଡନ୍ ଆଦି ସହରରେ ଭାରତୀୟ ବିମାନ ବାହିନୀ ପକ୍ଷରୁ ଚିକିତ୍ସା ସାମଗ୍ରୀ ପହଞ୍ଚାଯାଇଛି

ଏହିସବୁ ମାଲ୍ଗୁଡ଼ିକ ସିଙ୍ଗାପୁର ଦୁବାଇ ଥାଇଲ୍ୟାଣ୍ଡ୍ ବ୍ରିଟେନ୍ ଜର୍ମାନୀ ବେଲ୍ଜିୟମ୍ ଅଷ୍ଟ୍ରେଲିଆ ଇଷ୍ଡୋନେସିଆ ଓ ଇଜ୍ରାଏଲ୍ରୁ ଅଣାଯାଇଛି

ଭାରତରେ କୋଭିଡ୍ ମହାମାରୀର ମୁକାବିଲା ପାଇଁ ସହାୟତା କରିବା ସକାଶେ ଫ୍ରାନ୍ସଦ୍ୱାରା ଚାଳିତ 'ଅକ୍ଟିଜେନ ସଲିଡାରିଟି ବ୍ରିକ୍'ର ଅଂଶବିଶେଷ ଭାବେ କାତାରର ହମଦ୍ ବନ୍ଦରରୁ ତରଳ ମେଡିକାଲ୍ ଅକ୍ୱିଜେନ୍ କ୍ରାୟୋଜେନିକ କଣ୍ଟେନର୍ ପରିବହନ ପାଇଁ ଆଇଏନ୍ଏସ୍ ତ୍ରିକଣ୍ଡକୁ ମୁତୟନ କରାଯାଇଛି

ମୁମ୍ୟାଇରେ କ୍ୟାପ୍ଟେନ୍ ହରିଶ୍ ବହୁଗୁଣା ସାମ୍ଭାଦିକମାନଙ୍କୁ କହିଛନ୍ତି ଜାତୀୟ ସ୍ତରରେ କୋଭିଡ୍ର ମୁକାବିଲା ପ୍ରତି ସମର୍ଥନସ୍ୱରୂପ ଭାରତୀୟ ନୌବାହିନୀର ଏହା ଏକ ଉଦ୍ୟମ ବିଦେଶରୁ କୋଭିଡ୍ ରିଲିଫ୍ ସାମଗ୍ରୀ ଭାରତରେ ଆସି ପହଞ୍ଚୁଛି

ଗଭ୍ ସପ୍ରାଏ ଷ୍ଟେଟସ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଦେଶରୁ ମିଳୁଥିବା କୋଭିଡ୍ ରିଲିଫ୍ ସାମଗ୍ରୀଗୁଡ଼ିକୁ ସାମଗ୍ରୀକ ସରକାରୀ ଆଭିମୁଖ୍ୟ କରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଇ ଦିଆଯାଉଛି

ଏହିସବୁ ସାମଗ୍ରୀଗୁଡ଼ିକୁ ତୁରନ୍ତ ଓ ସରଳ ଭାବେ ବଣ୍ଟନ କରିବାପାଇଁ ନିଆଯାଇଥିବା ପଦକ୍ଷେପକୁ ସରକାର ନିୟମିତ ତଦାରଖ କରୁଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଏଥିସହିତ ସ୍ୱାସ୍ଥ୍ୟ ମନ୍ତରାଳୟରେ ଏକ ସ୍ୱତନ୍ତ୍ର ସମନ୍ୱୟ ସେଲ୍ ସ୍ଥାପନ କରାଯାଇଛି ଯାହା କୋଭିଡ୍ ରିଲିଫ୍ ସାମଗ୍ରୀ ଗ୍ରହଣ କରିବା ଓ ବଙ୍କନ କରିବା ବିଷୟକ୍ତ ତଦାରଖ କରିବ ଏବଂ ରାଜ୍ୟଗ୍ରଡ଼ିକ ସହ ସମନ୍ୱୟ ରକ୍ଷା କରିବ

ଏହି ସୂଚନାଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଅସୁବିଧାଗୁଡ଼ିକ ଦୁର କରିବା ଦିଗରେ ପଦକ୍ଷେପ ନିଆଯାଇପାରିଛି ବାଣିଜ ବିଭାଗ ରପ୍ତାନୀ ଓ ଆମଦାନୀ ଲାଇସେନ୍ସ ସମସ୍ୟା ବହିଃଶୁକ୍ଷ ପୈଠରେ ବିଳୟ ଆମଦାନୀ ଓ ରପ୍ତାନୀ ପାଇଁ ପ୍ରମାଣପତ୍ର ଜନିତ ସମସ୍ୟା ଓ ବ୍ୟାଙ୍କ୍ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାଗୁଡ଼ିକ ଏହି ହେଲପ୍ ଡେସ୍କ ଜରିଆରେ ସମାଧାନ କରାଯାଉଛି ଫାଉସି ଭାକ୍ୱିନେସନ୍ ଆମେରିକାର ଜଣେ ତୁଙ୍ଗ ସାର୍ବଜନୀନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍କର ଆନ୍ଟ୍ରୋନା ଫଉସି କହିଛନ୍ତି କେବଳ ଲୋକମାନଙ୍କୁ ଟିକା ଦେବାଦ୍ୱାରା ଭାରତରେ କୋଭିଡ୍ ସଙ୍କଟକୁ ଦୀର୍ଘମିଆଦି ସୂତ୍ରରେ ଦୂର କରାଯାଇପାରିବ ସେ କହିଛନ୍ତି କରୋନା ଟିକା ଦେଶ ଭିତରେ ଓ ବିଦେଶରେ ଉତ୍ପାଦନ ବୃଦ୍ଧି କରାଯାଇ ଏହି ମହାମାରୀ ବିରୋଧରେ ବିଶ୍ୱସ୍ତରରେ ଲଢ଼ା ଯାଇପାରିବ

ସେ କହିଛନ୍ତି ଭାରତ ହେଉଛି ଏକ ବୃହତ୍ ଟିକା ଉତ୍ପାଦନକାରୀ ରାଷ୍ଟ୍ର ଏବଂ ଏହା ଦେଶ ଭିତରୁ ଓ ବିଦେଶରୁ ସମ୍ଭଳ ସଂଗ୍ରହ କରିବାର ଆବଶ୍ୟକତା ରହିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକୁର ଆନ୍ଥୋନ ସାମ୍ବାଦିକମାନଙ୍କୁ କହିଛନ୍ତି ଅନ୍ୟ ଦେଶଗୁଡ଼ିକ ଭାରତରୁ ଟିକା ତିଆରି ସ୍ନତ୍ର ସଂଗ୍ରହ କରି ନିକ ନିଜ ଦେଶରେ ଉତ୍ପାଦନ କରିବ କିୟା ଭାରତରୁ ଦାନ ସ୍ୱତ୍ରରେ ଟିକା ସଂଗ୍ରହ କରିବାର ଆବଶ୍ୟକତା ରହିଛି ଏଣୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଏ କ୍ଷେତ୍ରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଫାଇନାନ୍ନ ଭାକ୍ନିନ୍ ଅର୍ଥ ମନ୍ତ୍ରଣାଳୟ କହିଛି କୋଭିଡ୍ ଟିକାକରଣ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ଯାହା କୃହାଯାଉଛି ତାହା ବାସ୍ତବରେ ମିଥ୍ୟା

ତେଣୁ କେନ୍ଦ୍ର ସରକାର ଖର୍ଚ୍ଚ ବହନ କରୁ ନାହାନ୍ତି ବୋଲି କହିବା ସମ୍ପର୍ଷ ଭୁଲ୍ ହେବ ଗଣମାଧ୍ୟମରେ ପ୍ରକାଶିତ ଏଭଳି ସବୁ ଖବରକୁ ଖଣ୍ଡନ କରି ଅର୍ଥ ମନ୍ତ୍ରଣାଳୟ କହିଛି କୋଭିଡ୍ ଟିକା କେନ୍ଦ୍ର ସରକାର ନିଜ ଖର୍ଚ୍ଚରେ ସଂଗ୍ରହ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଉଛନ୍ତି ଏହି ବିବୃତ୍ତିରେ କୁହାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଦ୍ୱାରା ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅଧୀନରେ ଯେତସବୁ ଖର୍ଚ୍ଚ ହେଉଛି ତାହାକୁ ଛାଡ଼ିଦେଲେ ଟିକା କିଣିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ଖର୍ଚ୍ଚ କରୁଛି ଏଥିପାଇଁ ଏକ ପୃଥକ୍ ପାର୍ଷି ମଧ୍ୟ ଗଠନ କରାଯାଇଛି ଏହି ପାର୍ଷି ଅଧୀନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଦ୍ୱାରା କୋଭିଡ୍ ଟିକା କିଣାଯାଉଛି ଓ ରାଜ୍ୟମାନଙ୍କ ବର୍ଷନ କରାଯାଉଛି ଏଥିପାଇଁ ପ୍ରଶାସନିକ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇ ସରଳ ଓ କୋହଳ ପଦ୍ଧତି ଅବଲମ୍ବନ କରାଯାଉଛି ବିଜେପି ଦିଲ୍ଲୀ କୋଭିଡ୍ ରାଜଧାନୀ ଦିଲ୍ଲୀରେ କୋଭିଡ୍ ପରିସ୍ଥିତିକୁ ସମ୍ଭାଳିବା ନେଇ ବିଜେପି ଦିଲ୍ଲୀ ସରକାରକୁ ସମାଲୋଚନା କରିଛି ପାର୍ଟି ମୁଖପାତ୍ର ସିିତ୍ ପାତ୍ର ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ କହିଛନ୍ତି ମୁଣ୍ଡପିଛା ଦିଲ୍ଲୀରେ ଅକ୍ଟିଜେନ୍ ଉପଲବ୍ଧତା ଯଥେଷ୍ଟ ରହିଛି ଏତେ ଅକ୍ଟିଜେନ୍ କୁଆଡ଼େ ଯାଉଛି ବୋଲି ସେ ବିସ୍କୟ ପ୍ରକାଶ କରିଛନ୍ତି ସେ କହିଛନ୍ତି ଅରବିନ୍ଦ କେଜରିୱାଲ୍ଙ୍କ ସରକାର କୋଭିଡ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପର୍ଶ୍ଣ ଅସମର୍ଥ ଠିକଣା ସମୟରେ ଦିଲ୍ଲୀ ସରକାର ଭେଷ୍ଟିଲେଟର୍ ପାଇଁ ବରାଦ କରି ନ ଥିବା ସେ ଅଭିଯୋଗ କରିଛନ୍ତି ଦିଲ୍ଲୀରେ ଘରକୁ ଘର ଯାଇ ଟିକା ଦେବାର ଥିଲା କିନ୍ତୁ ଦିଲ୍ଲୀ ସରକାର ସେଭଳି ପଦକ୍ଷେପ ନେଇ ନାହାନ୍ତି ଫଳରେ ଦିଲ୍ଲୀର ଲୋକମାନଙ୍କୁ ଟିକା ମିଳିପାରୁ ନାହିଁ

ଟିଏନ୍ ଅକ୍ଟିଜେନ୍ କୋଭିଡ୍ର ସମ୍ଭାବିତ ତୂତୀୟ ଲହରୀକୁ ନିୟନ୍ତ୍ରଣ କରିବାପାଇଁ ପ୍ରସ୍ତୁତି ପଦକ୍ଷେପସ୍ୱରୂପ ତାମିଲ୍ନାଡୁ ଓ ପୁଡୁଚେରୀର ଆବଶ୍ୟକତା ପୂରଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ମାଧ୍ୟମରେ ଅକ୍ୱିଜେନ୍ ଉତ୍ପାଦନ କରିବାପାଇଁ ମାଡ୍ରାସ୍ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିଜ ତରଫରୁ ହାଇକୋର୍ଟ କହିଛନ୍ତି କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ମୌଳିକତାଞ୍ଚାକୁ ମଜବୁତ୍ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ତୃତୀୟ ଲହରୀ କୋଭିଡ୍ ମହାମାରୀ ଆସିଲେ ଅଧିକ କ୍ଷତିକୁ ରୋକାଯାଇପାରିବ

ବୈଦେଶିକ ମୁଖ୍ୟପାତ୍ର ଅରିନ୍ଦମ୍ ବାଗ୍ଚୀ କହିଛନ୍ତି ୟୁରୋପୀୟ ସଂଘର ଅଂଶୀଦାର ରାଷ୍ଟ୍ର ସ୍ୱେନ୍ରୁ ଏଭଳି ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଉଛି

ଅରୁଣାଚଳ ପ୍ରଦେଶର ମଣିଗଙ୍ଗ ଗାଁରେ ପାଟ୍ରୋଲିଂ କରୁଥିବାବେଳେ ଗୋଡ଼ ଖସିଯାଇ ସ୍ୟୋମ୍ ନଦୀରେ ଭାସିଯାଇ ପ୍ରାଣ ହରାଇଥିଲେ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି